ରାଜ୍ୟସଭାକୁ ଆଜି ଦିନସାରା ମୁଲତବୀ ରଖାଯାଇଛି

ଗତକାଲି ଭାରତ ବନ୍ ପାଳନ ସମୟରେ ବ୍ୟାପକ ହିଂସା ଓ ଧନଜୀବନ ହାନି ହୋଇଥିବା ବିଷୟ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଳ ଦର୍ଶାଇ ଆଜି ତୁରନ୍ତ ଶୁଣାଣି ପାଇଁ କୋର୍ଟରେ ଜଣାଇବା ପରେ ରିଭ୍ୟୁ ପିଟିସନ୍ର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ଜଷ୍ଟିସ୍ ଏକେ ଗୋଏଲ୍ ଓ ୟୁୟୁ ଲଳିତଙ୍କ ମୂଳ ଖଣ୍ଡପୀଠକୁ ନେଇ ଶୁଣାଶି କରିବା ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ରାଜି ହୋଇଛନ୍ତି ଅନନ୍ତ କଂଗ୍ରେସ ଗତକାଲି ଦଳିତମାନଙ୍କ ଦ୍ୱାରା ବନ୍ଦ ପାଳନକୁ କଂଗ୍ରେସ ରାଜନୈତିକ ରୂପ ଦେଉଥିବା ଦର୍ଶାଇ ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର କଂଗ୍ରେସର ଦୃଢ଼ ନିନ୍ଦା କରିଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ କୁମାର କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଅନୁସ୍ଚିତ ଜାତି ଉପଜାତି ସଂପ୍ରଦାୟର କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ ଅଛନ୍ତି କିନ୍ତୁ କଂଗ୍ରେସ ଦେଶକୁ ଭାଗଭାଗ କରିବା ଲାଗି ରାଜନୈତିକ ଚାଲ୍ ଚଳାଇଛି ସେ କହିଛନ୍ତି ସରକାର ଗରିବ ଓ ଦଳିତମାନଙ୍କ ସପକ୍ଷବାଦୀ ଏବଂ କଂଗ୍ରେସ ହେଉଛି ଗରିବ ଓ ଦଳିତମାନଙ୍କ ବିରୋଧୀ

ରାଜ୍ୟସଭାକୁ ଆଜି ସାରା ଦିନ ପାଇଁ ମୁଲ୍ତବୀ ରଖାଯାଇଥିବା ବେଳେ ଲୋକସଭାକୁ ମଧ୍ୟାହୁ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ରାଜ୍ୟସଭାରେ ନବନିର୍ବାଚିତ ଓ ପ୍ରନଃ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ହଣ କରିସାରିବା ପରେ ଏଆଇଏଡିଏମ୍କେ ଟିଡିପି ଓ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳସଦସ୍ୟମାନେ ସଭାଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍କୋଗାନମାନ ଦେଇଥିଲେ ସଭାଗୃହରେ ହୋହଲ୍ଲା ପରିସ୍ଥିତି ଅସମ୍ଭାଳ ହେବାରୁ ଅଧ୍ୟକ୍ଷ ଏମ୍ଭେଙ୍କିୟା ନାଇଡୁ ଆସନ୍ତା କାଲିପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରିଛନ୍ତି

ତେଣେ ଲୋକସଭାରେ ସଭାକାର୍ଯ୍ୟ ଆରନ୍ଭ ହେବା ମାତ୍କେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ନଦୀ ଜଳ ପରିଚାଳନା ବୋର୍ଡ ଗଠନ ଦାବି ସପକ୍ଷରେ ସ୍କୋଗାନମାନ ଦେଇଥିଲେ ଗତକାଲି ଦଳିତ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଦେଶ ବ୍ୟାପୀ ବନ୍ଦ ପାଳନ ବେଳେ ଲୋକମାନଙ୍କ ମୃତ୍ୟବରଣ ପ୍ରସଙ୍ଗ କଂଗ୍ରେସ ଓ ଆର୍ଜେଡିର କେତେକ ସଦସ୍ୟ ଉତ୍ଥାପନ କରିବାକୁ ଚେଷ୍ଟା କରିଥିଲେ ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ଲାଗିରହିବାରୁ ସଭାକାର୍ଯ୍ୟ ଆରମ୍ଭ ହେବାର ମାତ୍ର କେଇମିନିଟ୍ ପରେ ବାଚସ୍କତି ସୁମିତ୍ରା ମହାଜନ ଗୃହକୁ ମୁତଲବୀ ରଖିଥିଲେ ଏଲ୍ଓସି ଫାୟାରିଂ ପାକିସ୍ତାନୀ ସେନ୍ୟମାନେ ସୀମା ଆରପଟୁ ଆଜି ପୁଣିଥରେ ଜାମ୍ପୁ କାଶ୍ମୀରର ପୁଞ୍ ଜିଲ୍ଲା ଉପରକୁ ଗୁଳିଗୋଳା ମାଡ଼ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଏହାର ସଠିକ୍ ଜବାବ ଦେଇଥିଲେ ଦୁଇପକ୍ଷ ମଧ୍ୟରେ ପାଖାପାଖି ଦୁଇଘଣ୍ଟା ପର୍ଯ୍ୟନ୍ତ ମଝିରେ ମଝିରେ ଗୁଳିଗୋଳା ବିନିମୟ ଚାଲିଥିଲା ଭାରତ ପଟୁ କେହି ମୃତାହତ ହୋଇଥିବା ଖବର ମିଳିନାହିଁ

ଫେବୃୟାରୀ ମାସରେ ଏହି ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି

ଆମେରିକାରେ ଥିବା ଏହି ସଂଗଠନର ସବୁ ସମ୍ପତ୍ତି ବ୍ୟାଙ୍କ ଜମା ଓ କାରବାରକୁ ନିଷିଦ୍ଧ ମଧ୍ୟ କରାଯାଇଛି

ବ୍ୟାଡମିଣ୍ଟନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକମାନେ କହିଛନ୍ତି ଗୋଲ୍ଡ କୋଷ୍ଠ ପ୍ରତିଯୋଗିତାରେ ବ୍ୟାଡମିଣ୍ଟନ ପାଇଁ ନୂଆ ସର୍ଭିସ୍ ଲାଗୁ ହେବନାହିଁ

କିନ୍ତୁ ମାର୍ଚ୍ଚ ମାସରେ ଅନୁଷ୍ଠିତ ଅଲ୍ ଇଂଲଣ୍ଡ ଚମ୍ପିୟନ୍ସିପ୍ ବେଳେ ଏହି ନିୟମକୁ ସମାଲୋଚନା କରାଯାଇଥିଲା ସମାଲୋଚକମାନେ କହୁଛନ୍ତି ଯେ ସଟଲ୍ଟି ଢ଼ଳିପଡୁଥିବାରୁ ଅଳ୍ପ ଉଚ୍ଚତାସଂପନ୍ନ ଖେଳାଳିମାନଙ୍କୁ ଏହା ସୁହାଉଛି କିନ୍ତୁ ପିଭି ସିଦ୍ଧୁ ଓ ଆକ୍ନେଲସନ୍ଙ୍କ ଭଳି ଡେଙ୍ଗା ଖେଳାଳିମାନଙ୍କ ପାଇଁ ଅସ୍ଥବିଧା ହେଉଛି

ସରକାର ଉଭୟ ନାଗରିକ ଏବଂ ପ୍ରକୃତି ପ୍ରତି ପ୍ରତିଶ୍ରୁତିବଦ୍ଧ

ତୈଳ ଦର ବୃଦ୍ଧି ସମ୍ପର୍କରେ ମତ ଦେଇ ମନ୍ତ୍ରୀ କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାର ଏବଂ ବଜାର ନୀତି ଉପରେ ପେଟ୍ରୋଲ୍ ଓ ଡିଜେଲ୍ର ଦର ନିର୍ଭରଶୀଳ ଏବଂ ଏହାକୁ କଡ଼ାକଡ଼ି ଭାବେ ପାଳନ କରଯିବା ଉଚିତ୍ ଗ୍ରାହକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ୍କୁ ଖୁବ୍ ଶୀଘ୍ର ଜିଏସ୍ଟି କାଉନ୍ସିଲ୍ ଜିଏସ୍ଟି ପରିସରକୁ ଅଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଆଇଏମ୍ଡି ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ଗ୍ରୀଷ୍କ ଋତୁରେ ଦେଶର କେତେକ ସ୍ଥାନରେ ତାପମାତ୍ରା ସ୍ୱଭାବିକ ଠାର୍ଚ୍ଚ ଅଧିକ ରହିବ ତେବେ ପୂର୍ବ ମଧ୍ୟ ଏବଂ ଦକ୍ଷିଣ ପାଣିପାଗ ମଣ୍ଡଳରେ ସ୍ୱଭାବିକ ଋତୁକାଳୀନ ତାପମାତ୍ରାଠାରୁ ନିମୁରେ ରହିବ